ଏପରିକି ଉପାଧ୍ଯକ୍ଷ ଡେପୁଟି ମେୟର ପଦ ପାଇଁ ମଧ୍ଯ ପ୍ରତ୍ୟକ୍ଷ ନିର୍ବାଚନ ହେବ ଏ ସଂପର୍କିତ ଆଇନ ସଂଶୋଧନ ପାଇଁ ଖୁବ୍ଶୀଘ୍ର ବିଧାନସଭାକୁ ଆସିବ ବୋଲି ଜଣାପଡ଼ିଛି

କୃଷିର ବିକାଶ ପାଇଁ ସରକାର ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍କୁ ସଜାଗ ରଖାଯାଇଥିବା ମନ୍ତୀ ଶ୍ରୀ ମହାନ୍ତି କହିଛନ୍ତି ଲଗାଶ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବୈତରଶୀ ଓ ତା'ର ଶାଖାନଦୀ ବୁଢ଼ାରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଚିତି ସୂଷ୍ ହୋଇଛି

ଆଦୋଳନକାରୀଙ୍କୁ ଉଦ୍ବୋଧନ ଦେଇ ଶିକ୍ଷକ ସମାଜର ଦାବିକୁ ତୁରନ୍ତ ମାନିନେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତୀଙ୍କୁ ନିବେଦନ କରିଛନ୍ତି

ଲୋକଅଦାଲତ ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଆଜି ଅନୁଷ୍ଚିତ ହେଉଛି

ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଚିଲିକାରେ ବଢିବ ପର୍ଯ୍ୟଟକଙ୍କ ସୁରକ୍ଷା ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷା ବଢ଼ାଯିବ ସହିତ ଅଧିକ ପୁଲିସ ଫୋର୍ସ ଏବଂ ବନ କର୍ମଚାରୀ ନିଯୁକ୍ତ କରାଯିବା ନେଇ ଓଡ଼ିଶା ପର୍ଯ୍ୟଟନ ପରାମର୍ଶଦାତା ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ ନିଷ୍ବଉି ଗ୍ରହଣ କରାଯାଇଛି

ପୁରୀ ସାତପଡା ରାସ୍ତାରେ ପାଟ୍ରୋଲିଂ କଡାକଡି କରିବାକୁ ପର୍ଯ୍ୟଟନ ବିଭାଗ ନିର୍ଦେଶ ଦେଇଛି